ପ୍ରଧାନମନ୍ତୀ ବିଭିନ୍ ପ୍ରଶ୍ୱର ଉତ୍ତର ଦେବେ ଓ କିଛି ମନୋନୀତ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ

ବିଭିନ୍ କିଲ୍ଲାର୍ ଏସଂକ୍ରାନ୍ତ ଖବର ଆମର ହସ୍ତଗତ ହୋଇଛି

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି

ହିଦୁସ୍ତାନୀ ଶାସ୍ତୀୟ ସଂଗୀତ ଏବଂ ଓଡ଼ିଶୀ ସଂଗୀତର ବିଶିଷ୍ ଗାୟିକା ସ୍ବନନ୍ଦା ପଟ୍ଟନାୟକ କଳାକାର ଓ ସଂଗୀତ ପ୍ରେମୀଙ୍କ ମଧ୍ଧରେ ଗୁରୁମା' ଭାବେ ବେଶ୍ ଲୋକପ୍ରିୟ ଥିଲେ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ମଧ ତାଙ ବିୟୋଗରେ ଶୋକପ୍ରକାଶ କରିଛନ୍ତି ଶ୍ରୀ ପଟ୍ଟନାୟକ ତାଙ କ ଶୋକବାର୍ତ୍ତାରେ ସ୍ୱର୍ଗତଃ ସ୍ବନନ୍ଦା ପଟ୍ଟନାୟକଙ୍କୁ ଭାରତୀୟ ସଂଗୀତ ଜଗତର ମହାନ ବିଭ୍ରତି ଭାବରେ ବର୍ଷ୍ନା କରିଛନ୍ତି ସେ ସାରାଜୀବନ ସଂଗୀତ ପ୍ରତି ସମର୍ପିତ ଥିଲେ ତାଙ୍କ ସିବି ଓ ସାଧନା ତାଙ୍କୁ ଅମର କରି ରଖିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଏ ସଂକ୍ରାନ୍ତରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷର୍ ଏକ ବିଙ୍କପ୍ତି ପ୍ରକାଶ ପାଇଛି

ଦୁଇ ସପ୍ତାହ ମଧ୍ଧରେ ଏନେଇ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ଏହି ସାଇକ୍ଲୋଥୋନ ଶୋଭାଯାତ୍ରା ରେଭେନ୍ବା ବିଶ୍ୱବିଦ୍ୟାଳୟରୁ ଆର ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଚାଲିଥିଲା

ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଭାଷାର ନାଟକ ମଞ୍ଚସ୍ଥ ହେବ